ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ନିର୍ଦ୍ଦେଶକ ଓ ପୂର୍ବ ମେଦିନୀପୁର ପୁଲିସ ଅଧୀକ୍ଷକଙ୍କୁ ନିର୍ବାଚନ ଆୟୋଗ ନିଲମ୍ବନ କରିଛନ୍ତି

ସେଥିମଧ୍ୟରେ ଟାଲିଗଞ୍ଜ ଆସନରୁ କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିଓଙ୍କ ନାମ ଘୋଷଣା କରାଯାଇଥିବାବେଳେ ଚୁନ୍ଚୁନା ଆସନରୁ ସାଂସଦ ଲକେଟ ଚାଟାର୍ଜୀ ପ୍ରତିଦ୍ୱନ୍ଦ୍ୱିତା କରିବେ ବୋଲି ଜଣାଯାଇଛି ଅନ୍ୟପକ୍ଷରେ ସାଂସଦ ସପନ ଦାସଗୁପ୍ତା ତାରକେଶ୍ୱର ଆସନରୁ ଦଳୀୟ ପ୍ରାର୍ଥୀ ହେବେ ବୋଲି ବିଜେପି ଘୋଷଣା କରିଛି

ଦଳର ରାଜ୍ୟ ସଭାପତି ଡକୁର ଏଲ ମୁରୁଗାଁ ଧରାପୁରମ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବାବେଳେ ବରିଷ୍ଣ ନେତା ଏଚ ରାଜା କାରାଇକୁଡି ଆସନରୁ ପ୍ରାର୍ଥୀ ହୋଇଛନ୍ତି ବୋଲି ଦଳ ପକ୍ଷରୁ କୁହାଯାଇଛି କେରଳ ନିର୍ବାଚନ କେରଳରେ ଆଗାମୀ ବିଧାନସଭା ନିର୍ବାଚନ ଲାଗି ଉଭୟ ବିଜେପି ଓ କଂଗ୍ରେସ ପକ୍ଷରୁ ନିଜ ନିଜ ଦଳୀୟ ପ୍ରାର୍ଥୀଙ୍କ ତାଲିକା ଘୋଷଣା କରାଯାଇଛି ଆମ ସମ୍ଘାଦଦାତା ଜଣାଇଛନ୍ତି ଗତକାଲି ନୂଆଦିଲ୍ଲୀରେ ବିଜେପି ପକ୍ଷରୁ ପ୍ରାର୍ଥୀତାଲିକା ଘୋଷଣା କରାଯାଇଛି

ରାଜ୍ୟ ବିଜେପି ସଭାପତି କେ ସୁରେନ୍ଦ୍ରନ୍ ମଞ୍ଜେଶ୍ୱରମ୍ ଓ କୋନ୍ତି ଆସନରୁ ପ୍ରତିଦ୍ୱନ୍ଦିତା କରୁଥିବାବେଳେ ଇଶ୍ରୀଧରନ୍ ପାଲାକାଡ୍ ଏବଂ କୁମ୍ମାନାମ୍ ରାଜଶେଖରନ୍ ନେମମ୍ ଆସନରୁ ଦଳୀୟ ପ୍ରାର୍ଥୀ ହେବେ

ପୂର୍ବତନ ମୁଖ୍ୟମନ୍ତ୍ରୀ ଓମେନ୍ ଚାଣ୍ଡୀ ପୁଥୁପାଲ୍କୀରୁ ନିର୍ବାଚନ ଲଢିବେ ବିରୋଧୀ ଦଳର ନେତା ରମେଶ ଚେନ୍ଦିଥାଲ୍ ହରିପ୍ପାଦ ଆସନରୁ ଏବଂ କେ ମୁରଲୀଧରନ୍ ନେମମ୍ ଆସନରୁ ଦଳ ପକ୍ଷରୁ ପ୍ରତିଦ୍ୱନ୍ଦିତା କରିବେ ବୋଲି ଜଣାଯାଇଛି ଇଲେକ୍ସନ ଆଡ୍ ନିର୍ବାଚନ ସମ୍ପର୍କୀତ ବିଜ୍ଞାପନ ସ୍ଥାନ ଯେପରି ସମସ୍ତ ରାଜନୈତିକ ଦଳକୁ ସମାନଭାବେ ଉପଲବ୍ଧ ହେବ ତାହା ସୁନିଶ୍ଚିତ କରିବାକୁ ନିର୍ବାଚନ ଆୟୋଗ ଆସାମ ତାମିଲନାଡୁ କେରଳ ପଶ୍ଚିମବଙ୍ଗ ଓ ପୁଡ଼ୁଚେରୀର ମ୍ରଖ୍ୟ ଶାସନ ସଚିବ' ମୁଖ୍ୟ ନିର୍ବାଚନ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କିଛି ସ୍ଥାନରେ ନିର୍ବାଚନ ସମୟରେ ଦଳୀୟ ବିଜ୍ଞାପନ ସ୍ଥାନ କେତେକ ନିର୍ଦ୍ଧିଷ୍ଟ ରାଜନୈତିକ ଦଳଙ୍କ ଦ୍ୱାରା ବ୍ୟବହୃତ ହେଉଥିବା ଅଭିଯୋଗ ପାଇବା ପରେ ଆୟୋଗଙ୍କ ପକ୍ଷରୁ ଏଭଳି ନିର୍ଦ୍ଦେଶନାମା କ୍ତାରି କରାଯାଇଛି ଇସି ମମତା ପଣ୍ଟିମବଙ୍ଗରେ ତୃଣମୂଳ କଂଗ୍ରେସ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ହୋଇଥିବା ଆକ୍ରମଣ ଅଭିଯୋଗକୁ ନିର୍ବାଚନ ଆୟୋଗ ଖଣ୍ଡନ କରିଛନ୍ତି

ନିର୍ବାଚନ ପର୍ଯ୍ୟବେକ୍ଷକ ଏବଂ ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବଙ୍କ ଦ୍ୱାରା ଦାଖଲ କରାଯାଇଥିବା ରିପୋର୍ଟକୁ ଭିଭିକରି ଏହି ଆକ୍ରମଣ ଅଭିଯୋଗକୁ ଆୟୋଗ ନିରାଧାର ବୋଲି କହିଛନ୍ତି ଅନ୍ୟପକ୍ଷରେ ମିଳିଥିବା ଏହି ରିପୋର୍ଟ ଆଧାରରେ ପଣ୍ଢିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କର ସୁରକ୍ଷା ନିର୍ଦ୍ଦେଶକ ବିବେକ ସହାୟ ଓ ପୂର୍ବ ମେଦିନୀପୁରର ପୋଲିସ ଅଧୀକ୍ଷକ ପ୍ରବୀଣ ପ୍ରକାଶଙ୍କୁ ନିର୍ବାଚନ ଆୟୋଗ ନିଲମ୍ଘନ କରିଛନ୍ତି ସେହିପରି ପୂର୍ବ ମେଦିନୀପୁରର ଜିଲ୍ଲା ମାଜିଷ୍ଟ୍ରେଟଙ୍କୁ ଆୟୋଗଙ୍କ ନିର୍ଦ୍ଦେଶକ୍ରମେ ବଦଳି କରାଯାଇଛି ରାଷ୍ଟ୍ରପତି ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି ଜନଜାତି ଓ ଦଳିତ ସମ୍ପ୍ରଦାୟଙ୍କ ବିକାଶ ବିନା ଦେଶର ପ୍ରଗତି ସମ୍ପର୍ଣ୍ଣ ହୋଇପାରିବ ନାହିଁ ଗତକାଲି ଉତ୍ତରପ୍ରଦେଶର ସୋନଭଦ୍ରା ଜିଲ୍ଲାରେ ବନବାସୀ ସମାଗମରେ ଉଦ୍ବୋଧନ ଦେଇ ରାଷ୍ଟ୍ରପତି ଏହା କହିଛନ୍ତି ବିକାଶ କାର୍ଯ୍ୟରେ ସମାବେଶୀ ଅନ୍ତର୍ଭୁକ୍ତୀ ବିଷୟ ଉଲ୍ଲେଖ କରି ଶ୍ରୀ କୋବିନ୍ଦ କହିଛନ୍ତି ପ୍ରଭୁ ଶ୍ରୀରାମ ଜନଜାତିଙ୍କ ସହାୟତାରେ ଯୁଦ୍ଧରେ ବିଜୟଲାଭ କରିପାରିଥିଲେ ଏବେ ସେମାନଙ୍କୁ ବିକାଶର ମୁଖ୍ୟଧାରାରେ ସାମିଲ କରିବା ଲାଗି ଦେଶ ବହୁବିଧ ପଦକ୍ଷେପ ଗ୍ରହଣ କରୁଛି ଜନକାତି ଐତିହ୍ୟ କଳା ଓ ସଂସ୍କୃତିର ବିକାଶ ଉପରେ ରାଷ୍ଟ୍ରପତି ଗୁରୁତ୍ୱାରୋପ କରିଛନ୍ତି ସେ କହିଛନ୍ତି ଜନଜାତି କାରିଗର ତଥା ଶିଳ୍ପୀଙ୍କୁ ଯଦି ଉପଯୁକ୍ତ ସୁଯୋଗ ମିଳେ ତେବେ ସେମାନେ ଦେଶ ତଥା ବିଶ୍ୱର ଯେକୌଣସି ସ୍ଥାନରେ ନିଜ କଳା ଚାତୁରୀ ପ୍ରଦର୍ଶନ କରିପାରିବେ ଅଖିଳ ଭାରତୀୟ ବନବାସୀ କଲ୍ୟାଣ ଆଶ୍ରମର କାତୀୟ ସଭାପତି ରାମଚନ୍ଦ୍ର ଖାରାଡିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ଉତ୍ତରପ୍ରଦେଶ ରାଜ୍ୟପାଳ ଆନନ୍ଦୀବେନ୍ ପଟେଲ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ପରୀକ୍ଷା ପେ ଚଚ୍ଚା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବହୁଚର୍ଚ୍ଚିତ 'ପରୀକ୍ଷା ପେ ଚର୍ଚ୍ଚା' କାର୍ଯ୍ୟକ୍ରମର ଚତୁର୍ଥ ସଂସ୍କରଣ ନିମନ୍ତେ ଗତକାଲି ପଞ୍ଜୀକରଣ ଶେଷ ହୋଇଛି ଚଳିତ ଥର ଏହା ଅନଲାଇନ ମାଧ୍ୟମରେ ଆୟୋଜିତ ହେବ ପରୀକ୍ଷା ସମୟରେ ଛାତ୍ରଛାତ୍ରୀମାନଙ୍କୁ ଚାପମୁକ୍ତ କରିବା ଓ ଏକ ସୁସ୍ଥ ବାତାବରଣ ସୃଷ୍ଟି କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଚାଲିଥିବା ଏକ୍ୱଜାମ୍ ୱାରିୟରର ଏକ ଅଂଶଭାବେ 'ପରୀକ୍ଷା ପେ ଚର୍ଚ୍ଚା' କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି

କାର୍ଯ୍ୟକ୍ରମର ଲୋକପ୍ରିୟତାକୁ ଦୃଷ୍ଟିରେ ରଖି ଚଳିତବର୍ଷ ପ୍ରଧାନମନ୍ତ୍ରୀ ଛାତ୍ରଛାତ୍ରୀ ଅଭିଭାବକ ତଥା ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହ କଥାବାର୍ତ୍ତା କରିବେ

ଖ୍ରବ୍ କମ୍ ଦିନ ମଧ୍ୟରେ ଏହି ସଫଳତା ହାସଲ କରିବା ଦିଗରେ ଭାରତ ବିଶ୍ୱରେ ଅଗ୍ରଣୀ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ସ୍ଥାନ ପାଇଛି

ରେଲଓ୍ଡେ ପାସଲ ଭାରତୀୟ ରେଲବାଇ ପକ୍ଷରୁ ଏହାର ପାର୍ସଲ ମ୍ୟାନେଜମେଣ୍ଟ ସିଷ୍ଟମକୁ କାର୍ଯ୍ୟକ୍ଷମ କରାଯାଇଛି

ରେଳମନ୍ତ୍ରଣାଳୟ କହିଛି ଏହାଦ୍ୱାରା ପାର୍ସଲ ସେବାକୁ ପ୍ରୋହାହିତ କରାଯିବା ସହ କ୍ଷୁଦ୍ର ପାର୍ସଲ ପଠାଇବା କାର୍ଯ୍ୟର ବ୍ୟବସ୍ଥିତ ସମାଧାନ କରାଯାଇପାରିବ କ୍ଷୁଦ୍ର ବ୍ୟବସାୟୀମାନେ ଏହି ସେବାକୁ ବ୍ୟବହାର କରି ବଡ ସହର ତଥା ଉତ୍ପାଦନ ସ୍ଥଳରୁ ସେମାନଙ୍କର ବ୍ୟବସାୟସ୍ଥଳୀକୁ ନିଜର ଦ୍ରବ୍ୟ ପରିବହନ କରିପାରିବେ ମନ୍ତ୍ରଣାଳୟ କହିଛି ସାଧାରଣ ଜନତା ମଧ୍ୟ ଏହି ସେବାକୁ ବ୍ୟବହାର କରି ନିଜର ଗରର ବ୍ୟବହାର ଜିନିଷ ଫର୍ଣ୍ଣିଚର ଓ ଦୁଇଚକିଆ ଗାଡିକୁ ମଧ୍ୟ ପରିବହନ କରିପାରିବେ ପ୍ରତ୍ୟେକ ପାର୍ସଲର ବାରକୋଡିଂ କରାଯାଇ ଜିପିଆରଏସ ନେଟୱାର୍କ ମାଧ୍ୟମରେ ପାର୍ସଲର ଟିକିନିଖି ତଥ୍ୟ ମିଳିପାରିବ ରେଳବାଇ ଏସଏମ୍ଏସ ଜରିଆରେ ଉଭୟ ପ୍ରେରକ ଓ ଗ୍ରହୀତାଙ୍କୁ ସେମାନଙ୍କର ପଞ୍ଜୀକୃତ ମୋବାଇଲ ନୟରକୁ ପାର୍ସଲ ବୁକିଂ ଠାରୁ ଆରନ୍ଭ କରି ପାର୍ସଲ ହସ୍ତାନ୍ତର ପର୍ଯ୍ୟନ୍ତ ସମସ୍ତ ତଥ୍ୟ ପ୍ରଦାନ କରିବ